ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତାମାନେ ରୋଡ୍ ଶୋ' ନିର୍ବାଚନ ସଭା ଓ ଘର ଘର ବୁଲି ପ୍ରଚାର କରୁଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିଜେପି ସଭାପତି ଜେପି ନଡ୍ଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ହରିଆଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ଼ୁ ଓ ରାଜ୍ୟସଭା ସାଂସଦ ରାଜବବରଙ୍କ ସମେତ ବହ୍ର ବଡ଼ବଡ଼ ନେତାମାନେ ନିର୍ବାଚନ ସଭାଗ୍ରଡ଼ିକରେ ଉଦ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ନିର୍ବାଚନ ସଭାରେ କହିଛନ୍ତି ଏକ୍ ଦେଶ ଏକ୍ ଟିକସ ଓ ଏକ୍ ରେସନକାର୍ଡ ଖୁବ୍ ଶୀଘ୍ର ବାସ୍ତବତାରେ ପରିଣତ ହେବାକୁ ଯାଉଛି ଶ୍ରୀ ମୋଦୀ କହିଛନ୍ତି ସରକାର ଏକ୍ ରେସନକାର୍ଡ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି ଯାହା ଦେଶର ପ୍ରତ୍ୟେକ ସହରରେ କାମ କରିବ ଏହି ବ୍ୟବସ୍ଥାରୁ ବାରମ୍ଭାର ସ୍ଥାନାନ୍ତରିତ ହେଉଥିବା ଲୋକମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ଦିଲ୍ଲୀରେ ଏଭଳି ଏକ ସରକାର ଗଠନ ହେବା ଉଚିତ ଯାହା ଜାତୀୟ ସୁରକ୍ଷା ଭଳି ଘଟଣାରେ କେନ୍ଦ୍ର ସରକାରଙ୍କର ଦୃଢ଼ ନିଷ୍ପଭିକୁ ସମର୍ଥନ କରିବ ସେ କହିଛନ୍ତି ଦିଲ୍ଲୀରେ ଏଭଳି ସରକାର ଗଠିତ ହେବା ଉଚିତ ନୁହେଁ ଯାହା ସଂକଟ ସମୟରେ ଦେଶର ନିଷ୍ପଭି ବିରୁଦ୍ଧରେ ଯିବ ସେ କହିଛନ୍ତି ସିଏଏ ଲାଗୁ ହେବା ପରେ ବିଭିନ୍ନ ରାଜ୍ୟସରକାରଙ୍କ ସମେତ କିଛି ଲୋକଙ୍କ ଦ୍ୱାରା କିଭଳି ମିଥ୍ୟା ପ୍ରଚାର କରାଯାଉଥିଲା ତାହା ଏବେ ଲୋକଲୋଚନକୁ ଆସିଛି ସେ କହିଛନ୍ତି ଦିଲ୍ଲୀର ବିକାଶ ଭୋଟବ୍ୟାଙ୍କ୍ ରାଜନୀତି ଦ୍ୱାରା ହୋଇପାରିବ ନାହିଁ ବୋଲି ବୁଝିବାକୁ ଦିଲ୍ଲୀର ଜନସାଧାରଣ ଯଥେଷ୍ଟ ବିଜ୍ଞ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ତାଙ୍କର ପ୍ରଥମ ର୍ୟାଲିରେ ଉଦ୍ବୋଧନ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧି କେନ୍ଦ୍ରରର ବିଜେପି ସରକାର ଓ ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାରଙ୍କର ତୀବ୍ର ସମାଲୋଚନା କରିଛନ୍ତି ସେ କହିଛନ୍ତି ଏହି ଦଳଗୁଡ଼ିକର ନେତାମାନେ ଯୁବାମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ଲାଗି ଇଛୁକ ନୁହନ୍ତି ସେମାନେ କେବଳ ଜଣେ ଭାରତୀୟଙ୍କୁ ଅନ୍ୟ ଜଶଙ୍କ ସହ ଲଡ଼ାଇ କରାଇ କ୍ଷମତାରେ ରହିପାରିବେ ସେଥିପାଇଁ ପ୍ରଚେଷ୍ଟା କରି ଆସୁଛନ୍ତି ସେ କହିଛନ୍ତି ଉଭୟ ଦଳ ସମାଜରେ କେବଳ ଘ୍ରଣାଭାବ ସୃଷ୍ଟି କରିବାରେ ଲାଗିଛନ୍ତି ଯାହା କେବେ କଂଗ୍ରେସ କରିନାହିଁ ବିଜେପି ନେତୃତ୍ୱର ସରକାର ଅର୍ଥନୈତିକ ମନ୍ତୁରତା ଓ ବେକାରୀ ଭଳି ସମସ୍ୟାର ସମାଧାନ ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି ବୋଲି ଶ୍ରୀ ଗାନ୍ଧି ଦୋଷାରୋପ କରିଛନ୍ତି ଆପ୍ ମେନିଫେଷ୍ଟୋ ଆମ୍ ଆଦମି ପାର୍ଟି ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଆଜି ପାର୍ଟିର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି ଏ ସଂକ୍ରାନ୍ତରେ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ ବେଳେ ଉପମୁଖ୍ୟମନ୍ତ୍ରୀ ମନୀଶ ସିସୋଦିଆ କହିଛନ୍ତି ପାର୍ଟି କ୍ଷମତାକୁ ଫେରିଲେ ଦିଲ୍ଲୀ ଜନଲୋକପାଳ ବିଲ୍ ପାସ୍ କରାଯାଇବାକୁ ତାର ଉଦ୍ୟମ ଅବ୍ୟାହତ ରଖିବ

ଦିଲ୍ଲୀକୁ ଏକ ପୂର୍ଣ୍ଣ ରାଜ୍ୟ ଭାବେ ଗଠନ କରିବା ପାଇଁ ପାର୍ଟି ତାର ସଂଗ୍ରାମ ଜାରି ରଖିବ ବୋଲି ଇସ୍ତାହାରରେ କୁହାଯାଇଛି ଏଲ୍ଏସ୍ ଏନ୍ପିଆର୍ ଜାତୀୟ ଜନସଂଖ୍ୟା ପଞ୍ଜିକାରେ ସଂଶୋଧନ ସମୟରେ ଲୋକମାନଙ୍କଠାର୍ କୌଣସି ଦସ୍ତାବିଜ ସଂଗ୍ରହ କରାଯିବ ନାହିଁ ଓ ଆଧାର ନୟର ଦେବା ବାଧ୍ୟତାମ୍ବଳକ କରାଯିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ୱଷ୍ଟ କରିଛନ୍ତି ଲୋକସଭାରେ ଏକ ଲିଖିତ ଉତ୍ତରରେ ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି କାତୀୟ ଜନସଂଖ୍ୟା ପ୍ରସ୍ତୁତକୁ ନେଇ ରାଜ୍ୟଗୁଡ଼ିକ ଦ୍ୱାରା ଉହ୍ଚାପନ କରାଯାଇଥିବା ବିଷୟଗୁଡ଼ିକ ସଂକ୍ରାନ୍ତରେ ସରକାର ସେମାନଙ୍କ ସହ ଆଲୋଚନା କରୁଛନ୍ତି ସେ କହିଛନ୍ତି ଜାତୀୟ ଜନସଂଖ୍ୟା ପଞ୍ଜିକାରେ ସଂଶୋଧନ ସମୟରେ କେବଳ ପରିବାରର ସଦସ୍ୟମାନଙ୍କ ସମ୍ଭନ୍ଧରେ ବିବରଣୀ ସଂଗ୍ରହ କରାଯିବ

ଲୋକମାନଙ୍କୁ ସେମାନଙ୍କ ସମ୍ଭନ୍ଧରେ କେବଳ ତଥ୍ୟମାନ ଦେବାକୃ ହେବ ମନ୍ତ୍ରୀ ପୁଣି କହିଛନ୍ତି ଜନସଂଖ୍ୟା ପଞ୍ଜିକା ପ୍ରସ୍ତୁତି ବେଳେ ବ୍ୟକ୍ତିବିଶେଷଙ୍କ ନାଗରିକତ୍ୱ ସମ୍ଭନ୍ଧରେ କୌଣସି ସଂଶୟ ସମ୍ଭନ୍ଧରେ ମଧ୍ୟ ଯାଞ୍ଚ କରାଯିବ ନାହିଁ ଏଲ୍ଏସ୍ ଏନ୍ଆର୍ସି ଦେଶର ନାଗରିକମାନଙ୍କ ଜାତୀୟ ପଞ୍ଜିକା ପ୍ରସ୍ତୁତି ସଂକ୍ରାନ୍ତରେ ଏ ପର୍ଯ୍ୟନ୍ତ କୌଣସି ନିଷ୍କଭି ନିଆଯାଇ ନଥିବାର ସରକାର ସ୍ୱଷ୍ଟିକରଣ ଦେଇଛନ୍ତି ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହା ଜଣାଇଛନ୍ତି

ଏହି ଭୂତାଣୁ ସଂକ୍ରମଣ ଯୋଗୁଁ ଆର୍ନ୍ତଜାତିକ ସ୍ତରରେ ଯେଉଁ ବିପଦ ସୃଷ୍ଟି ହୋଇଛି ତା'ର ମୁକାବିଲା ପାଇଁ ପୃଥକ୍ ପୃଥକ୍ ଭାବେ କାର୍ଯ୍ୟ କରିବା ସଫଳ ହେବ ନାହିଁ ବୋଲି ଏହି ଶିଳ୍ପସମୃଦ୍ଧ ରାଷ୍ଟ୍ରଗୋଷ୍ଠୀର ସଦସ୍ୟମାନେ ଏକମତ ହୋଇଛନ୍ତି ଜର୍ମାନୀ ବ୍ରିଟେନ୍ ଓ ଫ୍ରାନ୍ୱ ସ୍ୱାସ୍ଥ୍ୟମନ୍ତ୍ରୀମାନେ ଆଜି ଏକ ବୈଠକରେ ମିଳିତ ହେବାର ଆଶା କରାଯାଉଛି ବୈଠକରେ ଗସ୍ତ ନିୟନ୍ତ୍ରଣ ଆଗୁଆ ସତର୍କତାମୂଳକ ପଦକ୍ଷେପ ଏବଂ ଭୂତାଣୁ ସଂକ୍ରାନ୍ତରେ ଗବେଷଣା ଆଦି ବିଷୟରେ ଆଲୋଚନା ହେବାର ସମ୍ଭାବନା ଅଛି

ଜିଓଏମ୍ କରୋନା କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦନ ଆଜି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକର ସ୍ୱାସ୍ଥ୍ୟ ସଚିବ ଓ ବିଭିନ୍ନ ବିଭାଗର ସଚିବମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ସଂକ୍ରାନ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ବୈଠକ ସମୟରେ ଗୋଷ୍ଠୀ ସଚେତନତା ଓ ତଦାରଖ ଜିନିଷପତ୍ର ପରିଚାଳନା ଓ ପୃଥକ ଚିକିତ୍ସା ଆଦି ବିଷୟରେ ସେ ଗୁରୁତ୍ୱାରୋପ କରିଛନ୍ତି ବିମାନବନ୍ଦରଗୁଡ଼ିକରେ ଯାଞ୍ଚ କଡ଼ାକଡ଼ି କରିବା ପ୍ରତି ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି

ଚୀନ୍ ସିଙ୍ଗାପୁର ଥାଇଲାଣ୍ଡ ଓ ହଙ୍ଗ୍କଙ୍ଗ୍ରୁ ଆସୁଥିବା ବିମାନଯାତ୍ରୀମାନଙ୍କର ସେଗୁଡ଼ିକ ମାଧ୍ୟମରେ ଯାଞ୍ଚ କରାଯିବ ପୂର୍ବରୁ ଗତକାଲି ନ୍ତଆଦିଲ୍ଲୀରେ ମନ୍ତ୍ରୀମାନଙ୍କର ଏକ ଗୋଷ୍ଠୀ କରୋନା ଭ୍ରତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ସଂକ୍ରାନ୍ତ ପ୍ରସ୍ତୁତିର ସମୀକ୍ଷା କରିଥିଲେ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କାହାଜ ଚଳାଚଳ ମନ୍ତ୍ରଣାଳୟ ବୈଦେଶିକ ମନ୍ତ୍ରଣାଳୟ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପଗ୍ରଡ଼ିକର ତଦାରଖ କରିଥିଲେ ଏହି ବୈଠକ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ବସିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶାନୁସାରେ ମନ୍ତ୍ରୀମାନଙ୍କର ଏହି ଗୋଷ୍ଠୀ ଗଠନ କରାଯାଇଛି ଭୂତାଣୁ ସଂକ୍ରମଣ ସ୍ଥିତାବସ୍ଥା ସଂକ୍ରାନ୍ତରେ ମନ୍ତ୍ରୀମାନଙ୍କର ଗୋଷ୍ଠୀକୁ ରିପୋର୍ଟ ଦିଆଯାଇଥିଲା

ଭାରତ ଖେଳିଥିବା ତିନୋଟିଯାକ ମ୍ୟାଚ୍ରେ ବିଜୟୀ ରହିଛି ଅନ୍ୟ ପକ୍ଷରେ ପାକିସ୍ତାନ ଗ୍ରୁପ୍ ସିରେ ତିନୋଟି ମ୍ୟାଚ୍ ମଧ୍ୟରୁ ଦୁଇଟିରେ ବିଜୟୀ ହୋଇ ଦ୍ୱିତୀୟ ସ୍ଥାନରେ ରହିଛି